ଉକ୍ଳ ଭାରତର ସଭାପତି ଐର ଖାରବେଳ ସ୍ୱାଇଁ କହିଛନ୍ତି ଯେ ବଜେଟ୍ ଏକ ଆୟବ୍ୟୟର ହିସାବ ଫର୍ଦ୍ଦ ନୁହେଁ ଏଥିରେ ଭିଉିଭ୍ରମି ନିର୍ମାଣ ବୈଷୟିକ ୍କାନକୌଶଳ ଶିକ୍ଷା କଳସେଚନ ନିଶା ନିବାରଣ ଓ ଶିକ୍ଷପ୍ରତିଷ୍ଠା ସମ୍ପର୍କରେ କିଛି ବ୍ୟବସ୍ଥା ନଥିବା ଦୁର୍ଭାଗ୍ୟଜନକ

ହାଇକୋର୍ଟ ବିଚାରପତି ଜଷ୍ ଭାବେ ଶପଥ ନେବେ

ଗୁରୁତର ଭାବେ ଆହତ ହୋଇଥିବା ଅନ୍ୟଜଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି